ଇତିମଧ୍ଧରେ କ୍ଷତିଗ୍ରସ୍ତ କିଲ୍ଲାଗୁଡ଼ିକରେ ବିଭାଗୀୟ କର୍ମଚାରୀମାନେ ଘରକୁ ଘର ବୁଲି ଘରଭଙ୍ଗା ତଥ୍ୟ ଏବଂ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି

କ୍ୟାପିଟାଲ୍ ହସ୍ୱିଟାଏ ମାଷ୍ଟରକ୍ୟାଷ୍ଟିନ୍ ଛକ ନୟାପଲ୍ଲି ଏବଂ ଏମ୍ସ ପାଖରେ ଥିବା ଆହାରକେନ୍ଦ୍ରଗୁଡ଼ିକ ପୁନଃ କାର୍ଯ୍ୟକ୍ଷମ ହୋଇଥିବା ଜଣାପଡ଼ିଛି

ଭୁବନେଶ୍ୱରରେ ଏହି କେନ୍ଦ ପ୍ରତିଷା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତୀ ପ୍ରତିଶ୍ରତି ଦେଇଛନ୍ତି

ରିପୋର୍ଟ ମିଳିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପରିଷଦ ପକ୍ଷର୍ କୁହାଯାଇଛି କାଳବୈଶାଖୀ ଗତକାଲି ରାଜ୍ୟର କେତେକ ଅଞ୍ଚଳରେ କାଳ ବୈଶାଖୀ ଅନୁଭ୍ତ ହୋଇଥିଲା ବିଭିନ୍ନ ସ୍ସାନରେ ପବନ ସହ ପ୍ରବଳ ବର୍ଷା ମଧ୍ଧ ହୋଇଛି